ଏହି ସମ୍ମିଳନୀରେ ବିଦେଶାଗତ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ଦକ୍ଷିଣଭାରତର ପାରମ୍ପରିକ ଚିତ୍ରକଳା 'କୋଲାମ' ଆଧାରରେ ଏହାର ଲୋଗୋ ପ୍ରସ୍ତୁତ କରାଯାଇଛି କୋଲାମ ପାରମ୍ପରିକ ଚିତ୍ରକଳାରେ ବହିରାଗତ ବନ୍ୟକନ୍ତୁ ଅମୁର୍ ଫାଲକନ ତିମି ଓ ସାମୁଦ୍ରିକ କଇଁଛ ଆଦିକୁ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି

ଜାତିସଂଘର ସଚିବ ଜେନେରାଲ୍ ଆଣ୍ଟ୍ରୋନିଓ ଗ୍ରଟେରସ୍ ଇସ୍ଲାମାବାଦରେ ଦେଇଥବା ମତାମତକୁ ଆଧାର କରି ସାମ୍ବାଦିକମାନଙ୍କ ପ୍ରଶ୍ୱର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶକୁମାର କହିଛନ୍ତି ଯେ ଭାରତ କେବଳ ପାକିସ୍ଥାନ ଦ୍ୱାରା ବେଆଇନ ଭାବେ ଭାରତୀୟ ଜମି ଅଧିଗ୍ରହଣକୁ ବିରୋଧ କରୁଛି ଏବଂ ସେ ଜମିକୁ ପୁଣି ଫେରାଇ ଆଣିବା ପାଇଁ ଗୁରୁତ୍ୱ ଦେଉଛି ଅନ୍ୟାନ୍ୟ ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇ ପାରିବ ଜାମ୍ମୁ କାଶ୍ୱୀର ପ୍ରସଙ୍ଗରେ ତୃତୀୟ ପକ୍ଷ ମଧ୍ୟସ୍ଥତାର କୌଣସି ଭୂମିକା ନାହିଁ ବୋଲି ସେ ସ୍ୱଷ୍ଟ କରିଥିଲେ ଭାରତ ବିପକ୍ଷରେ ପାକିସ୍ଥାନ ଚଳାଇଥିବା ସୀମାପାର ଆତଙ୍କବାଦକୁ ରୋକିବା ଦିଗରେ କାର୍ଯ୍ୟ କରିବାକୁ ଜାତିସଂଘ ମହାସଚିବ ପାକିସ୍ଥାନକୁ ପରାମର୍ଶ ଦେବେ ବୋଲି ମୁଖପାତ୍ର ରବିଶକୁମାର ଆଶାବ୍ୟକ୍ତ କରିଛନ୍ତି ପିଏମ୍ କେଜରିଓାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଅରବିନ୍ଦ କେଜରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଶୁଭେଚ୍ଛା ବାର୍ତ୍ତା ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଦିଲ୍ଲୀ ସହରକୁ ଶ୍ରେଷ୍ଠ ସହର କରିବା ସକାଶେ ଆପ୍ ସରକାର ସମସ୍ତଙ୍କୁ ନେଇ କାର୍ଯ୍ୟ କରିବ କ୍ୟାଟ୍ କନ୍ଫରେନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମ କାଶ୍ୱୀର ଓ ଲଦାଖ ଖୁବ୍ଶୀଘ୍ର କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ କ୍ୟାଟ୍ ପରିସରଭୁକ୍ତ ହେବ ନୂଆଦିଲ୍ଲୀଠାରେ ଅନୁଷ୍ଠିତ କ୍ୟାଟ୍ର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି ଶ୍ରୀ ସିଂ କହିଛନ୍ତି ଜାନ୍ଧୁ କାଶ୍ମୀରରେ କ୍ୟାଟ୍ର ଏକ ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା କରାଯିବ ତେବେ ସେ ପର୍ଯ୍ୟନ୍ତ କ୍ୟାଟ୍ର ଚଣ୍ଡୀଗଡ଼ ବେଞ୍ଚ ଏହି କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଚାକିରି ଜନିତ ସମସ୍ୟାର ସମାଧାନ କରିବ ଏକ ଅଭିଯୋଗମୁକ୍ତ ସୁଶାସନ ଲକ୍ଷ୍ୟ ହାସଲ ଦିଗରେ କ୍ୟାଟ୍ ହେଉଛି ସରକାରଙ୍କ ଏକ ଆବଶ୍ୟକ ଅଙ୍ଗ ବୋଲି ଡକ୍କର ସିଂ ଏହି ଅବସରରେ ଦୋହରାଇଛନ୍ତି

ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ କେତେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି

ଏହି କାର୍ଯ୍ୟକ୍ରମ ଦୂରଦର୍ଶନ ଓ ଡିଟିଏଚ୍ରେ ମଧ୍ୟ ଉପଲବ୍ଧ ହେବ

କେତେକ ବ୍ୟବସାୟୀ ପ୍ରତିନିଧିମାନଙ୍କର ଜିଏସ୍ଟିକୁ ନେଇ ରହିଥିବା କିଛି ସନ୍ଦେହ ଉପରେ ସ୍ୱଷ୍ଟୀକରଣ ଦେଇ ଅର୍ଥମନ୍ତ୍ରୀ ଜିଲ୍ଲାସ୍ତରରେ ବ୍ୟବସାୟୀ ଶିକ୍ଷଦ୍ୟୋଗୀମାନଙ୍କୁ ବ୍ୟକ୍ତିଗତଭାବେ ଭେଟି କିଏସଟି ସମ୍ପର୍କୀତ ସମସ୍ତ ସନ୍ଦେହ ଦୂର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବରିଷ୍ଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସେ କହିଛନ୍ତି ସରଳୀକୃତ ଅନୁପାଳନ ଶାସନ ପ୍ରଣାଳୀ ପ୍ରସ୍ତୁତ ହୋଇସାରିଛି ଏବଂ ଚଳିତବର୍ଷ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ ହେବ ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟ ସରକାରଗୁଡିକ କେନ୍ଦ୍ରୀୟ ପରୋକ୍ଷ ଟିକସ୍ ଓ ବହିଶୁଳ୍କ ବୋର୍ଡସିବିଆଇସିସହିତ ମିଳିମିଶି କାର୍ଯ୍ୟ କରୁଛନ୍ତି ଏବଂ ଜିଏସ୍ଟିକୁ ନେଇ ସଚେତନତା ସ୍ହଷ୍ଟି କରିବାରେ ରାଜ୍ୟ ଗ୍ରଡିକର ମଧ୍ୟ ଗ୍ରର୍ତ୍ତାୟିତ୍ୱ ରହିଛି

ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହୁବେଇ ଅଞ୍ଚଳର ଇତିମଧ୍ୟରେ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ବେଜିଂରେ ପହଞ୍ଚ ଏହି ମହାମାରୀକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ସେମାନଙ୍କ ଚୀନ ପ୍ରତିପକ୍ଷଙ୍କ ସହ ବୈଠକ ଆରମ୍ଭ କରିଛନ୍ତି

ଏହି ପଦକ୍ଷେପ ଚୀନବାସୀଙ୍କ ପ୍ରତି ଭାରତ ସରକାରଙ୍କର ବନ୍ଧୁତ୍ୱ ଓ ସଦ୍ଦିଚ୍ଛାର ପ୍ରତିଫଳନ ବୋଲି ସେ କହିଛନ୍ତି କରୋନା ହେଲ୍ଥ ଟିମ୍ ନେପାଳ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ନୋଭେଲ୍ କରୋନା ଭୂତାଣୁ ସଂକ୍ମଣ ଯାଞ୍ଚ କରିବା ଲାଗି କେନ୍ଦ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞମାନଙ୍କୁ ନେଇ କେନ୍ଦ୍ରୀୟ ଦଳ ଗଠନ କରିଛି ଏ ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତରାଖଣ ଉତ୍ତରପ୍ରଦେଶ ବିହାର ସିକିମ ଓ ପଶ୍ଚିମବଙ୍ଗରେ ଥିବା ନେପାଳ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ଏହି ବିଶେଷଜ୍ଞ ଦଳ କରୋନା ଭତାଣୁ ସଂପର୍କରେ ତଦାରଖ କରିବେ ଏଥିସହିତ ସେମାନେ ସଂପ୍କକ୍ତ ଅଞ୍ଚଳରେ ଏହି ଭୂତାଣୁ ପ୍ରତିହତ କରିବା ଲାଗି ଜନସଚେତନତା ସୃଷ୍ଟି କରିବେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ସମସ୍ତ ନୀତିନିୟମ ଅନୁଯାଇ ଆଇଟିବିପି କେନ୍ଦ୍ରରୁ ଆଜି ଅପରାହୁରୁ ଏମାନଙ୍କୁ ଛାଡି ଦିଆଯିବ ଏହି ସମୁଦାୟରେ ଥିବା ସାତକଣ ମାଲଦ୍ୱୀପ ନାଗରିକ ଚଳିତମାସ ପହିଲା ଏବଂ ଦୁଇ ତାରିଖରେ ଆଇଟିବିପି କେନ୍ଦ୍ରରେ ସାହାଯ୍ୟ ନେଇଥିଲେ ଏମାନଙ୍କ ମଧ୍ୟରେ ସାତଜଣ ପିଲା ଥିବାବେଳେ ଜଣେ ଶିଶୁ ମଧ୍ୟ ରହିଛି